ଅବସ୍ଥାରେ ମୃତ୍ୟୁ ଘଟିଛି

ସମସ୍ତଙ୍କୁ ଏହି ପରୀକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟୁଛି

ସିଏମ୍ସି ଓ ଆର୍ଏମ୍ଆର୍ସି ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଏହି ସର୍ଭେ କାର୍ଯ୍ୟ ଅନୁଷିତ ହୋଇଛି

ତାଙ୍କ ପରଲୋକରେ ସାମ୍ଘାଦିକ ମହଲରେ ଶୋକାକୁଳ ପରିବେଶ ସୃଷି ହୋଇଛି

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଜେଡିରୁ ସ୍ପେଣ୍ କରାଯାଇଛି

ପରେ ଦମକଳବାହିନୀ ସହ ଗ୍ରାମବାସୀ ପୋଖରୀରେ ପଶି ଦୁଇ ମୂତ ନାବାଳିକାଙ୍କ ଉଦ୍ଧାର କରିଛନ୍ତି